ପରୀକ୍ଷାପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନେ ଉତ୍କାହ ଓ ଉଦ୍ଦିପନାର ସହ ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି

ପିଏମ୍ ପରୀକ୍ଷାପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନେ ଦେଶ ଓ ଏହାର ବିକାଶ ପାଇଁ ଉତ୍ପାହ ଓ ଉଦ୍ଦିପନାର ସହ କାର୍ଯ୍ୟ କରି ଦେଖାଇବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଭବିଷ୍ୟତ ସେମାନଙ୍କ ପାଇଁ ନିଶ୍ଚିତ ରୂପେ ଗୁରୁତ୍ୱବହନ କରେ କିନ୍ତ୍ର ଦେଶ ଗଠନ ପାଇଁ ସମସ୍ତଙ୍କ କିଛି ନା କିଛି ଅବଦାନ ଦେବାକୃ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ପରୀକ୍ଷାରେ ଭଲ ନମ୍ଘର ରଖିବା ସବୁ କିଛି ନୁହେଁ ଓ ଛାତ୍ରଛାତ୍ରୀମାନେ ଏଭଳି ମନୋଭାବଠାରୁ ଊର୍ଦ୍ଧୃକ୍ ଉଠିବା ଉଚିତ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା ହେଉଛି ନୂଆ ନୂଆ କିନିଷ କାଶିବାର ଏକ ମାଧ୍ୟମ ଓ ଅଧିକରୁ ଅଧିକ ବିଷୟରେ ଜାଣିବା ଅତ୍ୟନ୍ତ ଅପରିହାର୍ଯ୍ୟ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ଏପରିକି ବିଫଳତା ଭିତରେ ମଧ୍ୟ ଜଣେ ସଫଳତାର ରାସ୍ତା ଖୋଜି ବାହାର କରିପାରିବ ସେ କହିଛନ୍ତି ପରୀକ୍ଷା ସମୟରେ ଖରାପ ମାନସିକତା ପାଇଁ ପାରିପାର୍ଶ୍ୱିକ କାରଣଗୁଡ଼ିକ ଅଧିକ ଦାୟି ବୋଲି ସେ ଭାବୁଛନ୍ତି ପାଠପଡ଼ା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରଳାପ ବିଷୟରେ ଉଲ୍ଲେଖକରୀ ପ୍ରଧାନମନ୍ତ୍ରୀ କହିଛନ୍ତି ପାଠପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟକଳାପ କରାନଗଲେ ତାହା ମଣିଷକୁ ଯନ୍ତମାନବରେ ପରିଣତ କରିଦେବ

ପ୍ରଧାନମନ୍ତ୍ରୀ କହିଛନ୍ତି ସାମୟିକ ଅସଫଳତା ଅର୍ଥ ନୁହେଁ ଯେ ସଫଳତା ମିଳିବ ନାହିଁ ପ୍ରକୃତପକ୍ଷେ ଦେଖିବାକୁ ଗଲେ ଅସଫଳତା ଆଗକୁ ସଫଳତା ଆସିବାର ପୂର୍ବାଭାଷ ଦେଇଥାଏ

ସେ କହିଛନ୍ତି ଦିନର କିଛି ସମୟ ବୈଷୟିକଜ୍ଞାନଠାରୁ ଦୂରରେ ରହିବା ପାଇଁ ରଖାଯିବା ଉଚିତ୍ ଓ ସେହି ସମୟକୁ ଛାତ୍ରଛାତ୍ରୀମାନେ ନିଜର ବନ୍ଧୁ ପରିବାର ପୁସ୍ତକ ପୌଷ୍ୟ ଜୀବଜନ୍ତୁ କିମ୍ବା ବଗିଚା ସହ କଟାଇ ପାରିବେ ଶ୍ରୀ ମୋଦୀ କହିଛନ୍ତି ବୈଷୟିକଜ୍ଞାନ ଯୋଗୁଁ ସାମାଜିକ ଗଣମାଧ୍ୟମ ଆଜି ଏଭଳି ସ୍ତରରେ ପହଞ୍ଚିପାରିଛି ମୌଳିକ କର୍ତ୍ତବ୍ୟ ସମ୍ଭନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ସମ୍ଭିଧାନରେ ଉଲ୍ଲେଖ ଥିବା ମୌଳିକ କର୍ତ୍ତବ୍ୟଗୁଡ଼ିକର ନିର୍ବାହନରେ ଯୁବପିଢ଼ି ସେମାନଙ୍କର ଭୂମିକା ନିଭାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଏଥରକୁ ମିଶାଇ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ପିଏମ୍ ନଡ୍ଗା ଜେପି ନଡ୍ରା ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିବାର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଶ୍ରୀ ନଡ୍ଥା ହେଉଛନ୍ତି ଜଣେ ଶୃଙ୍ଖଳିତ ତଥା ଉସର୍ଗୀକୃତ କାର୍ଯ୍ୟକର୍ତ୍ତା ଯିଏ ପାର୍ଟିକୁ ମୂଳସ୍ତରରୁ ମଜବୁତ କରିବା ଦିଗରେ ଅନେକ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି ତାଙ୍କର ଆମାୟିକ ବ୍ୟବହାର ବିଷୟରେ ସମସ୍ତେ ଅବଗତ ବୋଲି ଶ୍ରୀ ମୋଦୀ କହିଛନ୍ତି ତାଙ୍କର କାର୍ଯ୍ୟକାଳ ସେ ସହଜରେ ସମ୍ପନ୍ତ କରିବା ଲାଗି ତାଙ୍କୁ ଶୁଭେଛା ଜଣାଇ ତାଙ୍କ ନେତୃତ୍ୱରେ ବିଜେପି ସଫଳତାର ନ୍ନଆ ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସଭାପତି ଭାବେ ଅମିତ ଶାହାଙ୍କ ଅତ୍କଳନୀୟ ଅବଦାନକୁ ଶବ୍ଦରେ ବର୍ଷ୍ଣନା କରିବା ନ୍ୟାୟୋଚିତ ହେବନାହିଁ ସେ କହିଛନ୍ତି ଅମିତ ଶାହାଙ୍କ ସଭାପତିତ୍ୱ ସମୟରେ ବିଜେପି ଦେଶର ବିଭିନ୍ନ ଭାଗରେ ଲୋକମାନଙ୍କର ସେବା କରିବାର ସୁଯୋଗ ପାଇଛି ଓ ସଂସଦୀୟ ନିର୍ବାଚନରେ ଏହାର ସର୍ବବୃହତ ସଫଳତା ହାସଲ କରିଛି ଶ୍ରୀ ଶାହା ଜଣେ ଉଚ୍ଚକୋଟୀର କାର୍ଯ୍ୟକର୍ତ୍ତା ବୋଲି ଶ୍ରୀ ମୋଦୀ ବର୍ଷ୍ଣନା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେଉଁ ରାଜନୈତିକ ଦଳଗୁଡ଼ିକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସେମାନେ ସେମାନଙ୍କ ନ୍ୟସ୍ତ ସ୍ୱାର୍ଥ ପାଇଁ ଲୋକମାନଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରୁଛନ୍ତି ଓ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବିଜେପିର ନବନିର୍ବାଚିତ ସଭାପତି କେପି ନଡ୍ରାଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବିଜେପି ସର୍ବଦା ପାର୍ଟିର ଆଦର୍ଶ ନୀତି ଓ ପରମ୍ପରା ଅନୁସାରେ କାର୍ଯ୍ୟ କରିବ ଓ ପାର୍ଟିକୁ ଆଗକୁ ଆଗେଇ ନେବ ବିଜେପି ଏହା ସାଂଗଠନିକ କାର୍ଯ୍ୟ ଯୋଗୁଁ କ୍ଷମତାରେ ଥିବା ସତ୍ତ୍ୱେ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ହୋଇଥିବାରୁ ଏହା ଏକ ଉଲ୍ଲେଖନୀୟ ଘଟଣା ବୋଲି ସେ ବର୍ଷନା କରିଛନ୍ତି ପାର୍ଟି ନେତାମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନଡ଼ୁ କହିଛନ୍ତି ପାର୍ଟି ତାର ଅଗ୍ରଗତି ପଥଷରେ ଆଗେଇ ଚାଲିବ ଓ ଯେଉଁ ରାଜ୍ୟଗୁଡ଼କରେ ବିଜେପିର ସରକାର ଗଠନ ହୋଇନାହିଁ ସେହି ରାଜ୍ୟଗୁଡ଼ିକରେ ନିଜର ସ୍ଥିତି ମଜବୁତ କରିବାକୁ ଅହରହ ଉଦ୍ୟମ କରିବ

ଏହି ଲତୁଆ ବିମାନରେ ବ୍ରହ୍ମସ୍ କ୍ଷେପଣାସ୍ତ ରହିଛି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ ଜେନେରାଲ୍ ବିପିନ ରାଓ୍ୱତ ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ରାକେଶ କୁମାର ଭଦୋରିଆ ଏକ କାର୍ଯ୍ୟକ୍ରମରେ ସ୍କ୍ୱାର୍ଡନକୁ ବିମାନବାହିନୀରେ ସାମିଲ କରିଛନ୍ତି

ପିୟୁଷ ଗୋଏଲ କେ ଆଣ୍ଡ କେ ଭିଜିନ୍ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ସରକାର ଖୁବ୍ ଶୀଘ୍ର ଜାମ୍ମୁ କାଶ୍ମୀର ପାଇଁ ଏକ ଶିଳ୍ପ ସହାୟତା ଘୋଷଣା କରିବେ ଯାହା ସେଠାକୁ ବହୁ ସଂଖ୍ୟକ ପୁଞ୍ଜିନିବେଶକାରୀମାନଙ୍କୁ ଆକର୍ଷିତ କରି ବୋଲି ସେ ଆଶା କରୁଛନ୍ତି କେନ୍ଦ୍ର ସରକାରଙ୍କ ଜାନ୍ମୁ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମର ଅଂଶସ୍ୱର୍ପ ସେ ଗତକାଲି କାମ୍ମୁଠାରେ ଏହା କହିଛନ୍ତି ଆସନ୍ତା ବର୍ଷ ଡିସେମ୍ବର ମାସ ସୁଦ୍ଧା କାଶ୍କୀରକୁ ଦେଶର ଅନ୍ୟାନ୍ୟ ଭାଗ ସହ ରେଳ ଯୋଗେ ସଂଯୋଗ କରାଯିବ ବୋଲି ଶ୍ରୀ ଗୋଏଲ ଘୋଷଣା କରିଛନ୍ତି

ସେବେଠାରୁ ଜାନ୍ମୁ କାଶ୍ମୀରରେ ରାଜ୍ୟପାଳଙ୍କ ଶାସନ ଲାଗୁ ହୋଇଥିଲା

ପାର୍ଟିର ନିର୍ବାଚନରେ ସଂଗଠନ ଦାୟିତ୍ୱରେ ଥିବା ରାଧାମୋହନ ସିଂହ ତାଙ୍କୁ ପାର୍ଟି ସଭାପତି ନିର୍ବାଚିତ ହେବାର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ପୂର୍ବରୁ ଆକି ପାର୍ଟି ସଭାପତି ପଦ ପାଇଁ ମନୋନୟନ ପ୍ରକ୍ରିୟା ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାକ୍ୟଗୁଡ଼ିକର ମୁଖ୍ୟମନ୍ତୀମାନେ ଶ୍ରୀ ନଡ୍ଜାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ମନୋନୟନପତ୍ର ମାନ ଦାଖଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ନଡ୍ଡାଙ୍କୁ ସମ୍ମାନିତ କରିବେ ହିମାଚଳ ପ୍ରଦେଶର ବାସିନ୍ଦା ଶ୍ରୀ ନଡ୍ଗା ଗତ କୁଲାଇ ମାସରୁ ପାର୍ଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯ୍ୟକ୍ତି ପାଇଥିଲେ

ଅତିରିକ୍ତ ସେସନ୍ସ ଜଜ୍ ସୌରଭ କୁଳ ଶ୍ରେଷ୍ଠ ପିଲାମାନଙ୍କ ପ୍ରତି ଯୌନ ନିର୍ଯାତନା ଓ ସାମୁହିକ ବଳାକାର ନିବାରଣ ଆଇନ୍ ପୋକ୍କୋ ଅଧୀନରେ ବ୍ରଜେଶ ଠାକୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସେହି କନ୍ୟାଶ୍ରମଟି ବ୍ରଜେଶ ଠାକୁରଙ୍କ ତତ୍ତ୍ୱାବଧାନରେ ଚାଳିତ ହେଉଥିଲା ଅଦାଲତ ଜଣେ ଅଭିଯୁକ୍ତକୁ ଦୋଷ ମୁକ୍ତ କରିଛନ୍ତି

ଏସ୍ସି ନିର୍ଭୟା ନିର୍ଭୟା ସାମୁହିକ ବଳାକ୍କାର ଓ ହତ୍ୟା ମାମଲାର ଜଣେ ଦୋଷୀ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନକୁ ଆଜି ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ପବନ କୁମାର ଗୁପ୍ତା ବଳାତ୍କାର ସମୟରେ ଜଣେ ନାବାଳକ ଥିବା ଦର୍ଶାଇ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ ଜଷ୍ଟିସ୍ ଆର୍ ଭାନୁମତି ଅଶୋକ ଭୂଷଣ ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ମୃତ୍ୟୁ ଦଶ୍ଡାଦେ ପାଇଥିବା ପବନ କୁମାର ଗୁପ୍ତାର ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ୍ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦୋଷୀ ବ୍ୟକ୍ତିର ଆବେଦନକୁ ଉଭୟ ନିମ୍ବ ଅଦାଲତ ଓ ହାଇକୋର୍ଟ କାଏମ କରିସାରିଛନ୍ତି ବୋଲି ମଧ୍ୟ ସୁପ୍ରିମ୍କୋର୍ଟ ଉଲ୍ଲେଖ କରିଛନ୍ତି ଖେଲୋଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗୀତାରେ ପଣ୍ଟିମବଙ୍ଗ ଓ କର୍ଣ୍ଣାଟକ ଆକି ଚାରୋଟି ଲେଖାଏଁ ସ୍ୱର୍ଷପଦକ ବିଜୟୀ ହୋଇ ସନ୍ତରଣ ପ୍ରତିଯୋଗୀତାରେ ସେମାନଙ୍କର ପରାକାଷାର ପ୍ରଦର୍ଶନ କରିଛନ୍ତି

ରାଜସ୍ଥାନର ବାଳକ ପ୍ରତିଯୋଗୀମାନେ ଅଶ୍ର ସେଭେନ୍ ପ୍ରତିଯୋଗୀତାରେ ସ୍ୱର୍ଷ୍ଣ ପଦକ ବିଜୟୀ ହୋଇଥିବା ବେଳେ ତାମିଲନାଡୁର ବାଳିକା ପ୍ରତିଯୋଗୀମାନେ ଏହି ବର୍ଗରେ ସ୍ୱର୍ଷପଦକ ବିଜୟୀ ହୋଇଛନ୍ତି